ପଲ୍ଲୀଠାରୁ ଦିଲ୍ଲୀ ସ୍କୁଲ୍ କଲେଜ ବିଭିନ୍ତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଆଦିରେ ମଧ୍ୟ ସାଧାରଣତନ୍ତ ଦିବସ ପାଳନ କରାଯାଇଛି ଏଥପାଇଁ ସମଗ୍ର ଦେଶ ଆଜି ଏକପ୍ରକାର ଉହବମ୍ରଖର ଥିବା ଦେଖାଯାଇଛି ଏହି ଅବସରରେ ରାଜଧାନୀ ଦିଲୁୀର ରାଜପଥରେ ଆଜି ସକାଳେ ଚିଉାକର୍ଷକ ପରେଡ୍ ଅନ୍ତଷିତ ହୋଇଯାଇଛି

ତେବେ ଆକି ସାଧାରଶତନ୍ତ ଦିବସ ଅବସରରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ମନ୍ତୀ କହିଲେ ସମିଧାନ ଆମକୁ ଗଶତନ୍ତ ନ୍ୟାୟ ଓ ଧର୍ମନିରପେକ୍ଷ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ସୂଚିତ କରିଛି

ସେହିପରି ରାଜ୍ୟର କେତେକ କିଲ୍ଲାରେ କିଲ୍ଲାପାଳମାନେ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଶ କରିଥିଲେ

ସେହିପରି ଚଳଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ମନମୋହନ ମହାପାତ୍ରଙ୍କୁ ମରଶୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ

ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୁରୀ ମାଲକାନଗିରି ଓ ନୁଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି

ସେହିସବୁ ତହସିଲରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ସ୍ୱତନ୍ତ ସେଲ୍ ଗଠନ ନେଇ ଗତ ନଭେମ୍ବର ମାସରେ ବିଭାଗ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଥିଲା ହାତୀ ଆତଙ୍କ ଗତ କିଛି ଦିନ ଧରି ଆତଙ୍କ ସୃଷି କରିଆସୁଥିବା ହାତୀଟି ପୁଣିଥରେ ଯାକପୁର ରୋଡ ବନାଂଚଳକୁ ଫେରିଛି